ବୈଠକରେ ଓଡ଼ିଶା ସିଭିଲ୍ ସର୍ଭିସ୍ ନିୟମରେ ସଂଶୋଧନ ହେବା ସହ ଆସନ୍ତା ବିଧାନସଭା ଅଧିବେଶନରେ ଏନେଇ ବିଲ୍ ଆସିବ ବୋଲି ଜଣାପଡ଼ିଛି

ଏହି ବୈଠକରେ ବିଧାନସଭା ତୂତୀୟ ଅଧିବେଶନକୁ ମଧ୍ଧ ମଞ୍ଞୁରି ମିଳିଛି

ଏହି ଅପରେସନ୍ବେଳେ ପୁଲିସ୍କୁ ବହୁ ସଂଖ୍ୟାରେ ଅସ୍ଚଶସ୍ସ ଓ ଗୁଳିଗୋଳା ମିଳିଥିବାବେଳେ ଏହାଦ୍ୱାରା ସଡ଼କ ଯୋଗାଯୋଗ ଓ ଜନସାଧାରଣଙ୍କୁ ସୁରକ୍ଷା ପ୍ରଦାନରେ ସହାୟକ ହୋଇଥିଲା ବୋଲି ଡିଜିପି ଶ୍ରୀ ଅଭୟ କହିଛନ୍ତି

ଗେଷ୍ ହାଉସ୍ଟି ସରକାରୀ ଜମିରେ ରହିଛି

ସେହି ରଙ୍ଙଶାଳାକୁ ଭାଙ୍ଗିବା ଲାଗି ଦୁଇଟି ହାଇଡ୍ରା ମେସିନ୍ ଗୋଟିଏ ବୂଲ୍ଡୋଜର୍ ନିୟୋଜିତ ହୋଇଛି

ଇସ୍ଚାତ କାରଖାନାର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଳି କମିଟି ସଦସ୍ୟମାନେ ପ୍ରତିଶ୍ରୁତି ଦେଇଥିଲେ